ସେ କହିଛନ୍ତି ସ୍ୱାଧୀନତା ସଂଗ୍ରାମରେ କୋରାପୁଟ ଜିଲ୍ଲାର ବଡ଼ ଭୂମିକା ରହିଛି

ଏହି କାର୍ଯ୍ୟକ୍ରମରେ ହସ୍ତନ୍ତ ବୟନ ଓ ହସ୍ତଶିଳ୍ ମନ୍ତୀ ପଦ୍ପିନୀ ଦିଆନ୍ ମଧ୍ଧ ଉପସ୍ତିତ ଥିଲେ

ଏପର୍ଯ୍ୟନ୍ତ ଏହାର ସ୍ରାୟୀ ସମାଧାନ ନ ହେବା ଚିନ୍ତାର ବିଷୟ

ଏ ପ୍ରସଙ୍ଗରେ ମୁଁ ପୂର୍ବରୁ ମୁଖ୍ୟମନ୍ତୀଙ୍କୁ ଅନୁରୋଧ କରିଥିବା ଟୁଇଟ୍ ମାଧ୍ଧମରେ ସେ ଉଲ୍କୁଖ କରିଛନ୍ତି

ସବୁ ଜିଲ୍ଲାପାଳ ଏସ୍ପି ରାଜସ୍ୱ ବିଭାଗର କର୍ମଚାରୀ ଓ ଗିହ ଓ ନଗର ଉନ୍ନୟନ ବିଭାଗର ସମ୍ମୁଖ ଯୋଦ୍ଧାଙ୍କୁ ଟିକାଦାନ କରାଯିବ